ଏଥିସହ ରେଳ ଷେସନ୍ ପାଖରେ ଅତ୍ୟାଧୁନିକ ବସ୍ ଟର୍ମିନାଲ୍ ବ୍ୟବସାୟ କେନ୍ଦ୍ର ହୋଟେଲ୍ ରେଷୁରାଣ୍କ ପାର୍କ ଏବଂ ଶୌଚାଳୟ ଆଦି ନିର୍ମାଣ କରାଯିବ

ଗୁଗୁଲ୍ ପକ୍ଷରୁ ଏହା ଘୋଷଣା କରାଯାଇଛି ପୂର୍ବରୁ ଦେଶର ଅନ୍ୟାନ୍ୟ ଅଞ୍ଚଳିକ ଭାଷା ଏହି ଆପ୍ଲିକେସନ୍ରେ ସ୍ସାନ ପାଇସାରିଛି

ଏହି ସମୟରେ ସମସ୍ତ ସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ୍ ଏବଂ ଅଦାଲତଗୁଡ଼ିକ ବନ୍ଦ କରାଯିବାକୁ ଡାକରା ଦିଆଯାଇଛି

ଆସନ୍ତାକାଲି ପ୍ରାର୍ଥୀପତ୍ରଗୁଡ଼ିକର ଯାଞ୍ କରାଯିବ ଏବଂ ରବିବାରକୁ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଭାବେ ଧାର୍ଯ୍ୟ କରାଯାଇଛି

ହିର୍ଲିଠାରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟକ୍ ଯାଇ ସେ ସେଠାରେ ଅନ୍ତେବାସୀମାନଙ୍କ ସହ ଆଲୋଚନା କରିବା ସହ ସେଠାକାର ସ୍ଥିତି ଅନୁଧ୍ଯାନ କରିଥିଲେ

ଜିଲ୍ଲାସରୀୟ ବିଭିନ୍ନ ପଦାଧିକାରୀ ଚନ୍ଦ୍ରମୁଖୀ ଦେବୀଙ୍କ ସହ ଏହି ଗସ୍ତରେ ଯାଇଥିଲେ

କିଲ୍ଲା କ୍ରୀଡ଼ା ସଂଘ ପକ୍ଷରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ ବିଟିଏମ୍ ଖେଳ ପଡ଼ିଆଠାରେ ଅନୁଷିତ ହେଉଛି ଏକ ମାସ ଧରି ଅନୁଷିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଙ୍କରେ ଝାରସୁଗୁଡ଼ା ବେଲପାହାଡ଼ ଏବଂ ଲଇକେରାକୁ ତିନୋଟି ଜୋନ୍ରେ ବିଭକ୍ତ କରାଯାଇଛି